ସବ୍ଠି ଏବେ ବିଶ୍ୱକପ୍ ହକିର ଚର୍ଚା

ଏହାକୁ ଦୃଷ୍ଟିରେ ରଖ୍ ରାକ୍ୟ ସରକାର ଛୁଟି ଘୋଷଣା କରିଛନ୍ତି

ମୋ ସାଇକେଲ୍ ଅଭିଯାନ ଶୁଭାର ମୁଖ୍ୟମନ୍ତୀ ସିଧାସଳଖ ମୁକ୍ତେଶ୍ୱର ମନ୍ଦିରରେ ପହଞ୍ଥଥଲେ

ଏହା ଦ୍ୱାରା ଛାତ୍ରଛାତ୍ରୀମାନେ ମାନସିକ ଚାପରେ ରହିବେ

ଶିକ୍ଷକ ଶିକ୍ଷୟିତ୍ରୀମାନେ ଗଣିତ ଓ ଭାଷା ଭିଭିକ ବିଷୟକୁ ବାଦ୍ ଦେଇ ଅନ୍ୟ କୌଶସି ହୋମ୍ ଟାକ୍ ଛାତ୍ରଛାତ୍ରୀଙ୍କୁ ଦେଇପାରିବେ ନାହିଁ

ନୀତି ଆର ଶେଷ ପର୍ଯ୍ୟନ୍ତ ଭକ୍ତଙ୍କ ଦର୍ଶନ ବନ୍ଦ ରହିବ

ଏହି ସମୟରେ ମହାପ୍ରଭୁଙ୍କ ଦର୍ଶନ ବନ୍ଦ ରଖାଯାଇଛି

ଆସନ୍ତାକାଲି ବନକଲାଗି ନୀତି ଅନୁଷ୍ଚିତ ହେବ ସିଂହାରୀ ସେବକମାନେ ଏହି ନୀତି ସଂପାଦନ କରିବେ

ଏହାପୂର୍ବରୁ ଯୁଗ୍ଗ ସଚିବ କୋରାପୁଟ ସେମିଳିଗୁଡା ପଟ୍ଟାଙ୍ଗୀର ବିଭିନ୍ନ ଗ୍ରାମକୁ ଯାଇ କେନ୍ଦ୍ରସରକାରଙ୍କ ଉନ୍ନୟନମୂଳକ କାର୍ଯ୍ୟକ୍ରମ ଦେଖବବା ସହ କୋରାପୁଟଠାରେ ସ୍ସାନୀୟ ଅଧିକାରୀମାନଙ୍କ ସହ ଏକ ସମୀକ୍ଷା ବୈଠକରେ ଯୋଗ ଦେଇଥୁଲେ

ଏଆଇଟିୟୁସି ପକ୍ଷରୁ ମଧ୍ଧ କେତେକ ପ୍ରସଙ୍ଗ ନେଇ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି

କକ୍ଷମାଳ ଜିଲ୍ଲାରେ ଶୀତର ଲହରୀ ଅଧିକ ଅନୁଭ୍ରତ ହେଉଥିବା କଶାପଡିଛି